ସହରାଅଳରେ ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣ ଥିବା ପକିଟିଭ ଚିହ୍ବିତ ରୋଗୀ ଘରେ ରହି ଚିକିହିତ ହୋଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି

ତେବେ ଏଚଆଇଭି ସଂକ୍ରମିତ ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି କର୍କଟରୋଗୀ ହୂଦରୋଗୀ ବୟସ୍କ ଓ ଏକାଧିକ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ଅନୁମତି ମିଳିବ ନାହିଁ

ଏଥିପାଇଁ ଆର୍ଥିକ ଦୃଷ୍ଷିରୁ ସକ୍ଷମ ଥିବା ବଡ ବଡ ସଂସ୍ତାମାନଙ୍କୁ ଅନୁମତି ମିଳିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି

ସେହିପରି ସହରର ସମସ୍ତ ଭେଶିଂଜୋନ୍କୁ ବନ୍ଦ ରଖାଯାଇଛି

ଜିଲ୍ଲା ତଥା ରାଜ୍ୟ ବାହାରର ଲୋକଙ୍ଙ ଯାତାୟାତ ଉପରେ ଏହି କଟକଣା ଲାଗୁ ହୋଇଛି

ଖୋର୍ବ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏବଂ ଆଇଏମ୍ଏସ୍ ଓ ସମ୍ ହୱିଟାଲ୍ ଏଥିନିମନ୍ତେ ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି